ପାରମ୍ମରିକ ରୀତିନୀତି ଅନୁଯାୟୀ ପୂଜକମାନେ ପାଶିଢାଳି ତିନି ଦିଅଁକୁ ସ୍ନାନ କରାଇଥିଲେ

ଅଁଳା ଓ ତୁଳସୀପତ୍ରରେ ହାତୀବେଶରେ ସଜିତ ହୋଇ ଶ୍ରୀଜୀଉମାନେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି

ନବନିର୍ବାଚିତ ସଦସ୍ୟମାନଙ୍କୁ କାମଚଳା ବାଚସ୍ୱତି ଡକ୍ଟର ବୀରେନ୍ଦ୍ର କୁମାର ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ଏହି ମୌସୁମୀ ଅଧିବେଶନରେ ଦୁଇଟି ପର୍ଯ୍ୟାୟରେ ବସିବ

ହାଇକୋର୍ଟ ଗ୍ରୀଷ୍କ ଅବକାଶ ପରେ ଆକି ଓଡ଼ିଶା ହାଇକୋର୍ଟ ଖୋଲିଛି

ଅନ୍ୟପକ୍ଷରେ ହାଇକୋର୍ଟରେ ପ୍ରାୟ ଦେତ୍ଲକ୍ଷରୁ ଊର୍ବ୍ଧ୍ବ ମାମଲା ବିଚାରାଧୀନ ରହିଛି

ଆଜି ଅପରାହରେ ହାଇକୋର୍ଟ ବାର୍ ଆସୋସିଏସନ୍ର ସାଧାରଣ ପରିଷଦ ବୈଠକରେ ଏ ସଂପର୍କରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ତା ସଂପର୍କରେ ନିଷ୍ବର୍ତି ନିଆଯିବ ବୋଲି ଜଣାପଡ଼ିଛି

ଏଶୁ ଏହି ମାମଲାଗୁଡ଼ିକର ତଦନ୍ତ ପାଇଁ ରାଜ୍ୟରେ ଅଧିକ ସଂଖ୍ୟାରେ ସାଇବର ଥାନା ଖୋଲିବାର ଆବଶ୍ୟକତା ରହିଛି